ଗତକାଲି ନ୍ତ ଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସହ ସଂପୃକ୍ତ ପକ୍ଷଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ସଡ଼କକୁ ବ୍ୟବହାର କରୁଥିବା ସମସ୍ତଙ୍କୁ ନିରାପତ୍ତା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ତେବେ ଅଧିକାଂଶ ଯୁବବର୍ଗ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଉଦ୍ବୋଧନ ଦେଇ ସମସ୍ତ ପକ୍ଷ ନିଜ ନିଜ ମଧ୍ୟରେ ସମନ୍ଧୟ ରକ୍ଷାକରି ଦେଶରେ ସଡ଼କ ଦୁର୍ଘଟଣା ମାତ୍ରା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ

ରାଇସିନା ଡାଏଲଗ୍ ଭୂ ରାଜନୀତି ଓ ଭୂ ଅର୍ଥନୀତି ଉପରେ ଆଧାରିତ ଭାରତର ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀ ରାଇସିନା ଡାଏଲଗ୍ ର ଉଦ୍ଘାଟନୀ ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ ସହିତ ଆଜିଠାରୁ ଆରମ୍ଭ ହେବ

ବିଞ୍ଜପ୍ତି ଜାରି ହେବା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

ଏହି ଆଶ୍ରୟ ଗୃହଗୁଡ଼ିକ ବିହାର ପିପୁଲ୍ସ ପାର୍ଟିର ପୂର୍ବତନ ବିଧାୟକ ବ୍ରଜେଶ ଠାକୁରଙ୍କ ଦ୍ୱାରା ପରିଚାଳିତ ହେଉଥିଲା

ଆଜି ମାମଲାର ଚଡ଼ାନ୍ତ ରାୟ ଶୁଣାଣି ହେବାକୁ ଥିବାବେଳେ ବିଚାରପତି ଛୁଟିରେ ଥିବାରୁ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଛି ସିସିଆଇ ପ୍ରୋବ୍ ନିରପେକ୍ଷ ବାଣିଜ୍ୟ ନିୟନ୍ତ୍ରଣ ସଂସ୍ଥା ଭାରତୀୟ ପ୍ରତିଯୋଗିତା କମିଶନ ସିସିଆଇ ଫ୍ଲିପ୍କାର୍ଟ ଓ ଆମାଜନ୍ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ଅଭିଯୋଗ ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଫ୍ଲିପ୍କାର୍ଟ ଓ ଆମାଜନ ବହୁମାତ୍ରାରେ ରିହାତି ଦେଉଛନ୍ତି ଓ କିଛି ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ସହ ସେମାନଙ୍କର ବୁଝାମଣା ହୋଇଥିବାର ଅଭିଯୋଗ ରହିଛି ଦିଲ୍ଲୀ ବ୍ୟାପାର ମହାସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ବ୍ୟାପାର ମହାସଂଘରେ ଏଭଳି ବ୍ୟବସାୟୀମାନେ ରହିଛନ୍ତି ଯେଉଁମାନେ ସ୍କାର୍ଟଫୋନ୍ ଓ ତତ୍ସମ୍ୟନ୍ଧୀୟ ଯନ୍ତ୍ରପାତି ବିକ୍ରୟ କରିଥାନ୍ତି ଦିଲ୍ଲୀ ବ୍ୟାପାର ମହାସଂଘ ଫ୍ଲିପ୍କାର୍ଟ ଓ ଆମାଜନ ପ୍ରତିଯୋଗିତାକୁ ନଷ୍ଟକଲାଭଳି ପଦକ୍ଷେପ ନେବା ସହ ଅନେକ ପ୍ରକାର ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବାର ଅଭିଯୋଗ ହୋଇଛି ସେହି ଦୁଇ ଅନ୍ଲାଇନ୍ ବ୍ୟବସାୟିକ ସଂସ୍ଥା ବେସରକାରୀ କମ୍ପାନିଗୁଡ଼ିକ ସହ ବୁଝାମଣା କରିଥିବାର ମଧ୍ୟ ଅଭିଯୋଗ କରାଯାଇଛି କମିଶନ ଏହାର ନିର୍ଦ୍ଦେଶରେ କହିଛି ପ୍ରତିଯୋଗିତା ଲୋପ କରିବା ଲକ୍ଷ୍ୟରେ ସେହି ଅନ୍ଲାଇନ୍ କମ୍ପାନିମାନେ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟ କରିଛନ୍ତି କି ନାହିଁ ତା'ର ତଦନ୍ତ ହେବା ଆବଶ୍ୟକ

ମକର ସଂକ୍ରାନ୍ତି ଦେଶର ବିଭିନ୍ନ ଭାଗରେ ଧାର୍ମିକ ପରମ୍ପରା ସହ ମକର ସଂକ୍ରାନ୍ତି ପାଳନ କରାଯାଉଛି

ସେହିପରି କେତେକ ସ୍ଥାନରେ ଏହି ପର୍ବ ଅବସରରେ ଧରଣୀମାତାକୁ ଉନ୍ନତ ଫସଲ ପ୍ରଦାନ କରୁଥିବାରୁ ଧନ୍ୟବାଦ ଜଣାଇ ପୂଜାର୍ଚ୍ଚନା କରାଯାଏ ଗୁଜରାଟରେ ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଭାବେ ପାଳନ କରାଯାଏ ଏହି ଅସରର ଆନ୍ତର୍ଜାତିକ ଗୁଡ଼ିଉଡ଼ା ମହୋତ୍ସବ ସମସ୍ତଙ୍କୁ ଆକର୍ଷିତ କରିଥାଏ

ଭୋଗି ସଫକ୍ରାନ୍ତି କାନୁମା ଏବଂ ମୁକାନୁମା ଭାବେ ଏହାକୁ ପାଳନ କରାଯାଏ ସେହିପରି ତାମିଲନାଡ଼ୁରେ ଆସନ୍ତାକାଲି ପୋଙ୍ଗଲ ପାଳନ କରାଯିବ

ମିଳିଥିବା ରିପୋର୍ଟ ଅନୁସାରେ ବାଗେଶ୍ୱର ପିଥୋରଗଡ଼ ଅଲମୋରା କୁମାଉଁ ଅଞ୍ଚଳର ଚମ୍ପାୱତ ଉତ୍ତରକାଶୀର ଚମୋଲି ଏବଂ ଗରୱାଲ ଅଞ୍ଚଳ ଓ ରାଜଧାନୀ ଡେରାଡୁନ୍ରେ ଗତରାତିରେ ବର୍ଷା ହୋଇଛି ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇଯାଇଛି ଖରାପ ପାଗ ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି

ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍କପ୍ରେସ୍ ସମେତ କଟିହାର ଅମୃତସର ଏକୁପ୍ରେସ୍ ମାଲ୍ଦା ଦିଲ୍ଲୀ ଜଙ୍କ୍ସନ୍ ଫାରକା ଏକୁପ୍ରେସ୍ ଏବଂ ଚେନ୍ନାଇ ନୂଆଦିଲ୍ଲୀ ଜିଟି ଏକ୍ସପ୍ରେସ୍ ବିଳମ୍ଘରେ ଚାଲୁଛି

ଏଥିପାଇଁ ବାଂଲାଦେଶ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ମହଞ୍ଚନ୍ଦ ଏଚ୍ ମହଞ୍ଚୁଦ ଗତକାଲିଠାରୁ ଆସି ନୂଆଦିଲ୍ଲୀରେ ଅବସ୍ଥାନ କରିଛନ୍ତି ବ୍ୟଲାଦେଶର ସରକାରୀ ପ୍ରସାରଣକାରୀ ସଂସ୍ଥା ବାଂଲାଦେଶ ବେତାର ଓ ଆକାଶବାଣୀ ଦ୍ୱାରା ମିଳିତ ଭାବେ ଏକ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯିବ ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବୁର୍ ରେହମାନଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହେବାର ଆଶା କରାଯାଉଛି

ଏହି ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ଆମେରିକା ସିନେଟ୍ ଦ୍ୱାରା କରାଯିବ ପୂର୍ବରୁ ଗତମାସରେ ଆମେରିକା ପ୍ରତିନିଧି ସଭାରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ସଂକ୍ରାନ୍ତରେ ବିତର୍କ ହୋଇଥିଲା ଓ ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଣେ ପ୍ରମୁଖ ରିପବ୍ଲିକାନ୍ ପାର୍ଟି ସିନେଟ୍ ସଦସ୍ୟ କହିଛନ୍ତି ଶ୍ରୀ ଟ୍ରମ୍ପ ତାଙ୍କର ଜଣେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିବାକୁ ୟୁକ୍ରେନ୍ ଉପରେ ଚାପ ପକାଇଥିଲେ ସପ୍ତାହେ ପର୍ଯ୍ୟନ୍ତ ଏହାକୁ ଅଟକାଇ ରଖିବା ପରେ ହାଉସ୍ ୱିକର ନାନ୍ସୋ ପେଲୋସି ଚଳିତସପ୍ତାହରେ ମହାଭିଯୋଗ ପ୍ରସ୍ତାବକୁ ସିନେଟ୍କୁ ପଠାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ଏହା ଆଜି ସିନେଟ୍କୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି

କ୍ରିକେଟ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜର ପ୍ରଥମ ମ୍ୟାଚ୍ ଏବେ ମୁମ୍ୟାଇର ୱାଙ୍ଗଡେ ଷ୍ଟାଡିୟମ୍ରେ ଚାଲିଛି ଆକାଶବାଣୀ ପକ୍ଷରୁ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ଉଭୟ ଇରାଜୀ ଓ ହିନ୍ଦୀରେ ଅଦଳବଦଳ କରି ପ୍ରଚାରିତ ହେଉଛି ଏଇମାତ୍ର ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ଅଷ୍ଟ୍ରେଲିଆ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଛି